ବର୍ଷାଜଳ ସଂରକ୍ଷଣ ଲାଗି ଜଳଶକ୍ତି ମନ୍ତଶାଳୟ ପକ୍ଷରୁ ଜଳଶକ୍ତି ଅଭିଯାନ କ୍ୟାଚ୍ ଦ ରେନ୍ ଭଳି ବିଭିନ୍ ସଫଳ କାର୍ଯ୍ୟକ୍ରମ ଆର କରାଯାଇଛି

ସେ କହିଛନ୍ତି ପ୍ରତିବର୍ଷ ଭଳି ଚଳିତବର୍ଷ ମାର୍ଚ ମାସରେ 'ପରୀକ୍ଷା ପେ ଚର୍ଚ୍ଚା' କରାଯିବ

ଶ୍ରୀ ନାୟକଙ୍କ ଦ୍ୱାରା ସ୍ରାପିତ କରାଯାଇଥିବା ଏହି ସଂସ୍ଚାର ନାମ ହେଉଛି 'ମହାଗୁରୁ ବାଟାଲିୟନ୍'

ସେ କହିଛତି ଶ୍ରୀ ନାୟକ ଦେଶପାଇଁ ଅନେକ ଯବାନ ସୃଷି କରନ୍ତୁ

ଆୟୋଜକଙ୍କ ପକ୍ଷରୁ ସବୁ ପ୍ରବେଶ ପଥରେ ମାସ୍କ ପରିଧାନ ଯାଞ କରିବାକୁ ନିର୍ଦ୍ଦେଶ ଦିଆଯାଇଛି